ଭାରତରେ କୋଭିଡ୍ ନାଇଷ୍ଟିନ୍ ମହାମାରୀ ବ୍ୟାପିବା ଦିନଠାରୁ ଏହା ଏପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ପରୀକ୍ଷଣ

ଆଇସିଏମ୍ଆର ବିଭିନ୍ନ ସରକାରୀ ଓ ବେସରକାରୀ ପରୀକ୍ଷାଗାରକୁ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିବା ଜାରି ରଖିଛି

ଶ୍ରୀ ସିଂ କହିଛନ୍ତି ସୀମା ସଡ଼କ ସଂଗଠନ ଏଥିପାଇଁ ଜୋର୍ସୋରରେ କାର୍ଯ୍ୟ ଆରମ୍ଭ କରିଦେଇଛି

ଦେଶର ସୀମା ଇଲାକାରେ ସଡ଼କ ନିର୍ମାଣ ପୋଲ ଓ ସୁଡ଼ଙ୍ଗ ପ୍ରଭୃତି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ଦେଶରେ କୋଭିଡ୍ ନାଇଷ୍ଟିନ୍ କଟକଣା ଲାଗୁ ହୋଇଥିବା ସମୟରେ ମଧ୍ୟ ସୀମା ସଡ଼କ ସଂଗଠନ ଏହାର କାର୍ଯ୍ୟ ଜାରି ରଖିଥିଲା ଏହି ସମୟରେ ଅନେକ ପଡ଼ିରହିଥିବା ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଛି ପ୍ରବଳ ତୁଷାରପାତ ସତ୍ତ୍ୱେ ବିଭିନ୍ନ ଗିରି ସଂକଟ ଓ ସଡ଼କରୁ ବରଫ ହଟାଇବା କାର୍ଯ୍ୟ ଜାରି ରହିଥିଲା

ସୀମା ସଡ଼କ ସଂଗଠନର କାର୍ଯ୍ୟକ୍କୁ ପ୍ରଶଂସା କରି ଶ୍ରୀ ସିଂ ଏହାକୁ ଆହୁରି ଅଧିକ ସଫଳତା ହାସଲ କରିବା ଲାଗି ଉତ୍ସାହିତ କରିଛନ୍ତି ସୀମା ସଡ଼କ ସଂଗଠନ ବର୍ତ୍ତମାନ ବହୁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ସାଜସରଞ୍ଜାମ ବ୍ୟବହାର କରୁଛି ଦେଶୀୟ ଜ୍ଞାନକୌଶଳରେ ମଡୁଲାର ପୋଲଗୁଡ଼ିକର ନିର୍ମାଣ ପାଇଁ ପରୀକ୍ଷାମ୍ଭଳକ ଭାବେ ମିଳିତ ଉଦ୍ୟମରେ କାର୍ଯ୍ୟ କରାଯାଉଛି ଏହା ଦ୍ୱାରା ଦେଶର ଆଗୁଆ ଘାଟିଗୁଡ଼ିକରେ ପୋଲ ନିର୍ମାଣ ସମ୍ଭବ ହେବ ଏଗ୍ରିକଲ୍ଚର ଗାଇଡ୍ଲାଇନ୍ସ ବିଜ୍ଞାନ ଓ ବୈଷୟିକ ଜ୍ଞାନ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ଓ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର୍ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କୃଷି କଞ୍ଚାମାଲ ଓ କୃଷିଜାତ ପଦାର୍ଥଗୁଡ଼ିକ ସମ୍ଭନ୍ଧୀୟ ନାନୋ ଜ୍ଞାନକୌଶଳ ଭିଭିକ ମୂଲ୍ୟାଙ୍କନ ନିର୍ଦ୍ଦେଶାବଳୀକୁ ଉନ୍ଜୋଚନ କରିଛନ୍ତି ଏହି ଅବସରରେ ଡକୁର ହର୍ଷବର୍ଦ୍ଧନ କହିଛନ୍ତି ଏହି ନିର୍ଦ୍ଦେଶାବଳୀ ଭବିଷ୍ୟତରେ ଏ ସମ୍ପନ୍ଧୀୟ ନୀତି ନିର୍ଦ୍ଧାରଣ ଓ ସେଗୁଡ଼ିକର କାର୍ଯ୍ୟକାରିତାରେ ସହାୟତା କରିବ ସେ କହିଛନ୍ତି ଏହା ମଧ୍ୟ ଭାରତୀୟ ଶିଳ୍ପ ତଥା ନୂଆ ନୂଆ ଞ୍ଜାନକୌଶଳର ବିକାଶ କରୁଥିବା ସଂସ୍ଥାଗୁଡ଼ିକୁ ନାନୋ ଜ୍ଞାନକୌଶଳ ଭିତ୍ତିକ ପଦ୍ଧତିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବିକଶିତ କରିବା ପାଇଁ ଉତ୍ସାହିତ କରିବ

କେନ୍ଦ୍ର ମାନବ ସମ୍ଘଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଟ୍ୱିଟ୍ କରି କହିଛନ୍ତି ଶିକ୍ଷା ହାସଲ କରିବାର ଗୁରୁତ୍ୱକୁ ବିଚାରକୁ ନେଇ ପାଠ୍ୟକ୍ରମକୁ ହ୍ରାସକରି କେବଳ ମୌଳିକ ବିଷୟବସ୍ତୁରେ ସୀମିତ ରଖିବା ପାଇଁ ନିଷ୍ପଭି ନିଆଯାଇଛି ସେ କହିଛନ୍ତି ସମଗ୍ର ବିଶ୍ୱ ଏବଂ ଦେଶରେ ସୃଷ୍ଟି ହୋଇଥିବା ଅଭୂତ୍ପୂର୍ବ ପରିସ୍ଥିତିକୁ ଦୂଷ୍ଟିରେ ରଖି ନବମଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ପାଠ ବୋଝ ହାଲୁକା କରିବା ଉଦ୍ଦେଶ୍ୟରେ ପାଠ୍ୟକ୍ରମକୁ ହ୍ରାସ କରିବା ପାଇଁ ସିବିଏସ୍ଇକୁ ପରାମର୍ଶ ଦିଆଯାଇଛି ସଂକଳ୍ପ ପର୍ବ ସଂସ୍କୃତିମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ସଂକଳ୍ପ ପର୍ବ ଅବସରରେ ଦିଲ୍ଲୀର ନ୍ୟାସନାଲ୍ ଆର୍କାଇଭ୍ସ ଅଫ୍ ଇଣ୍ଡିଆ ଓ କିଲାରାଇ ପିଠୋରାଠାରେ ବୃକ୍ଷରୋପଣ କରିଛନ୍ତି ଗତକାଲି କିଲାରାଇ ପିଠୋରା ଗସ୍ତ କରି ଶ୍ରୀ ପଟେଲ ଐତିହ୍ୟସ୍ଥଳୀର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି

ମନ୍ତ୍ରଣାଳୟ ଅଧୀନସ୍ଥ ସମସ୍ତ କାର୍ଯ୍ୟାଳୟ ଶିକ୍ଷାୟତ୍ତନ ତଥା ବିଭିନ୍ନ ସଂସ୍ଥା ନିଜ ନିଜର ପରିସର ତଥା ଆଖପାଖ ଅଞ୍ଚଳରେ ବୃକ୍ଷରୋପଣ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି

ଏହିସବୁ ବୃକ୍ଷଗୁଡ଼ିକ ହେଉଛି ବର ଅଶ୍ୱତ୍ଥ ଅଶୋକ ଅଁଳା ଓ ବେଲ ଶ୍ରୀ ପଟେଲ୍ ନୂଆଦିଲ୍ଲୀର ଯନ୍ତରମନ୍ତର ଏବଂ ଗ୍ରେଟର ନୋଇଡାସ୍ଥିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରତ୍ନତତ୍ତ୍ୱ ପ୍ରତିଷାନରେ ଆଜି ବୃକ୍ଷରୋପଣ କରିବେ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ ରାଜୀବ ଗାନ୍ଧୀ ଦାତବ୍ୟ ଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧୀ ସ୍ମାରକୀ ଟ୍ରଷ୍ଟ ଦ୍ୱାରା ବିଭିନ୍ନ ନିୟମର ଲଂଘନ ସଂକ୍ରାନ୍ତରେ ତଦନ୍ତ କାର୍ଯ୍ୟରେ ସମନ୍ୱୟ ରଖିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛି କଳାଧନ ନିବାରଣ ଆଇନ ଆୟକର ଆଇନ ବିଦେଶୀ ଅନୁଦାନ ଆଇନ ଓ ସେହିଭଳି ଆହୁରି ଅନେକ ଆଇନ ଅନୁସାରେ ତଦନ୍ତ କାର୍ଯ୍ୟରେ ଏହି କମିଟି ସମନ୍ୱୟ ରକ୍ଷା କରିବ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟର କଣେ ସ୍ୱତନ୍ତ୍ର ନିର୍ଦ୍ଦେଶକ କମିଟିର ମୁଖ୍ୟ ରହିବେ ମୋଦି ବୋଲ୍ସୋନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲ ରାଷ୍ଟ୍ରପତି ଜକଏର୍ ଏମ୍ ବୋଲସୋନାରୋଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶ୍ରୀ ବୋଲ୍ସୋନାରୋ କୋଭିଡ୍ ନାଇଣ୍ଟିନ୍ରେ ସଂକ୍ରମିତ ହୋଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଶ୍ରୀ ବୋଲ୍ସୋନାରୋ ତାଙ୍କର ଜଣେ ଘନିଷ୍ଠ ମିତ୍ର ଓ କୋଭିଡ୍ ନାଇଷ୍ଟିନ୍ରୁ ସେ ଶୀଘ୍ର ଆରୋଗ୍ୟ ଲାଭ କରିବା ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଇଣ୍ଡୋ ୟୁଏସ୍ କମିଟ୍ମେଣ୍ଟ ଭାରତ ଓ ଆମେରିକା ଏକ ମୁକ୍ତ ଅବାଧ ସାମୂହିକ ଶାନ୍ତିପୂର୍ଣ୍ଣ ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗଠନ ପାଇଁ ସେମାନଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି କାତିସଂଘରେ ସଂସ୍କାର କ୍ଷେତ୍ରରେ ସହଯୋଗ ବିଶେଷକରି ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ସହଯୋଗ କରିବାକୁ ଉଭୟ ଦେଶ ଏକମତ ହୋଇଛନ୍ତି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗ୍ଲା ଓ ଆମେରିକାର ରାଜନୈତିକ ବ୍ୟାପାର ସଂକ୍ରାନ୍ତ ଉପବୈଦେଶିକ ମନ୍ତ୍ରୀ ଡାଭିଡ୍ ହ୍ୟାଲି ବହୁ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତର ଆଦାନପ୍ରଦାନ କରିଛନ୍ତି ଗତକାଲି ଦୁଇ ପକ୍ଷ ମଧ୍ୟରେ ଭିଡିଓ କନ୍ଫରେନ୍ନିଂ କରିଆରେ ଆଲୋଚନା ହୋଇଥିଲା ମୋଟାମୋଟି ଭାରତ ଆମେରିକା ବ୍ୟାପକ ଭାଗିଦାରୀ ସଂପର୍କର ଏଥିରେ ସମୀକ୍ଷା କରାଯାଇଥିଲା ତାହା ମଧ୍ୟରେ ରାଜନୈତିକ ଅର୍ଥନୈତିକ ବାଣିଜ୍ୟିକ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ସହଯୋଗ ବିଷୟ ସ୍ଥାନ ପାଇଥିଲା କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିରୁ ଉଭୟ ପକ୍ଷ ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକ୍ଷେତ୍ରରେ ପରସ୍କରକୁ ଆହୁରି ଅଧିକ ସହଯୋଗ କରିବା ଲାଗି ଏକମତ ହୋଇଛନ୍ତି ଏହା ମଧ୍ୟରେ ଔଷଧ ଓ ପ୍ରତିଷେଧକର ଉଭାବନ ଆଦି ବିଷୟ ସ୍ଥାନ ପାଇଛି ବିଭିନ୍ନ ଦ୍ୱିପକ୍ଷିୟ କାର୍ଯ୍ୟସୂଚୀ ଉପରେ ଅଗ୍ରସର ହେବାକୁ ଉଭୟ ପକ୍ଷ ମଧ୍ୟରେ ସହମତି ସୃଷ୍ଟି ହୋଇଛି ଶ୍ରୀ ଶ୍ରୀଙ୍ଗ୍ଲା ଓ ଶ୍ରୀ ହ୍ୟାଲି ଦୁଇପକ୍ଷଙ୍କୁ ସୁହାଇବା ଭଳି ବାଶିଜ୍ୟିକ ସଂପର୍କ ବୃଦ୍ଧି ଓ ଲୋକସଂପର୍କ ବୃଦ୍ଧି ପାଇଁ ଉପାୟଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଏହା ମଧ୍ୟରେ ଭାରତୀୟ ଛାତ୍ରଛାତ୍ରୀ ଓ ପେଶାଦାରମାନଙ୍କୁ ସହଜରେ ବିଜା ମିଳିବା ପ୍ରସଙ୍ଗ ସ୍ଥାନ ପାଇଛି ଖବର ଅନୁସାରେ ଆମେରିକାରୁ ଅନ୍ଲାଇନ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏଫ୍ ଓ୍ପାନ୍ ବିଜା ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ଉଭୟପକ୍ଷ ଏ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ହିତକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି ଏ ସମ୍ଭନ୍ଧୀୟ ବିସ୍ତୃତ ନିର୍ଦ୍ଦେଶାବଳୀ ଖୁବ୍ଶୀଘ୍ର ଜାରି କରାଯିବାର ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି

ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ଏକ ନିଷ୍ପଭି ଗ୍ରହଣ କରିଛି ପୂର୍ବରୁ ଗତ ଜାନୁୟାରୀ ମାସରେ କେନ୍ଦ୍ର ସରକାରୀ କର୍ମଚାରୀ ସ୍ୱାସ୍ଥ୍ୟସେବା ଯୋଜନାର ହିତାଧିକାରୀମାନଙ୍କ ପାଇଁ ଏଭଳି ସୁବିଧା ଉପଲବ୍ଧ କରାଯାଇଥିଲା ୟୁଏସ୍ ଚାଇନିଜ୍ ଆପ୍ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ କହିଛନ୍ତି ତାଙ୍କ ସରକାର ଟିକ୍ଟକ୍ ସମେତ ଚୀନ୍ର ବହୁ ଆପ୍ ଉପରେ ନିଷେଧାଞ୍ଜା ଲାଗୁ କରିବା ଉପରେ ବିଚାର କରୁଛନ୍ତି ଏକ ଟିଭି ଚ୍ୟାନେଲ୍କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ସେହି ଆପ୍ଗୁଡ଼ିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୀନ୍ ସରକାରଙ୍କ ପାଖରେ ପହଞ୍ଚାଉଥିବାରୁ ଟ୍ରମ୍ପ୍ ପ୍ରଶାସନ ସେଗୁଡ଼ିକୁ ନିଷେଧ କରିବା ପାଇଁ ଚିନ୍ତା କରୁଛନ୍ତି